ଏହି ସହାୟତା ପାଇବା ଲାଗି ହିତାଧିକାରୀମାନେ ଆସନ୍ତା ଡିସେୟର ପହିଲା ସୁବ୍ଧା ବ୍ୟାଙ୍କ ଖାତା ସହିତ ନିଜର ଆଧାର ଯୋଡ଼ିବାକୁ କୁହାଯାଇଛି

ଗତକାଲି ଭୁବନେଶ୍ୱରଠାରେ ଏକ ସାମ୍ଘାଦିକ ସମ୍ମିଳନୀରେ ମୁଖ୍ୟ ମହା ଡାକପାଳ ଡକ୍ଟର ସନ୍ତୋଷ କୁମାର କାମିଳା ଏହି ସୂଚନା ଦେଇଛନ୍ତି

ଅନ୍ୟ ରାକ୍ୟ ତୁଳନାରେ ଓଡ଼ିଶାରେ ଘର ସଂଖ୍ୟା ବଢୁନାହିଁ ବରଂ କେବଳ ଦଳୀୟ କର୍ମୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି